ଘଟଣାକୁ ସ୍ୱାଗତ କଲେ ପୀଡ଼ିତାଙ୍କ ପରିବାର

ପରିବହନ ମନ୍ତୀ ପଦ୍ମନାଭ ବେହେରା ଆକି ଏହି ସ୍ଚନା ଦେଇଛନ୍ତି

କୌଣସି ଲୋକ ନାମରେ ଭୁଲ୍ରେ ଏଭଳି ଚାଲାଶ କଟାଯିବା ଉଚିତ ନୁହେଁ

ଅଭିଯୁକ୍ତମାନେ ଫେରାର୍ ଉଦ୍ୟମ କଲାବେଳେ ପୁଲିସ୍ ଉପରକୁ ପଥର ଫୋପାଡ଼ି ଆକ୍ରମଣ ଉଦ୍ୟମ କରିଥିଲେ

ସେହିଭଳି କଟକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରାଇଙ୍କୁ ବୋର୍ଡ୍ର ସନ୍ନାଦକ ଭାବେ ନିଯୁକ୍ତି ମିଳିଛି

ଏହି ଅବସରରେ ବିଭିନ୍ନ ସ୍ଥାନରେ ସଭାସମିତିମାନ ଆୟୋଜନ କରାଯାଉଛି

ଏହି ଶିବିରରେ ପ୍ରଧାନମନ୍ତୀ ଶ୍ରମଯୋଗୀ ମାନଧନ ଯୋଜନା ଓ କାତୀୟ ପେନସନ ଯୋଜନାର ଉଦ୍ଦେଶ୍ୟ ଓ ଶ୍ରମିକମାନେ କିପରି ଏଥିରୁ ଲାଭ ପାଇପାରିବେ ସେ ନେଇ ଶ୍ରମିକମାନଙ୍କୁ ଅବଗତ କରାଯାଇଛି

ଏ ନେଇ ଗତକାଲି ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ବିତ ହୋଇଯାଇଛି